ଏଲ୍ଏସ୍ ଅଲ୍ ପାର୍ଟି ମିଟ୍ ଆଗାମୀ ସୋମବାରଠାରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ଗୃହକାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ଲାଗି ଶ୍ରୀ ବିର୍ଲା ଏହି ବୈଠକ ଡକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ରବିବାର ଦିନ ଏକ ବୈଠକରେ ଯୋଗ ଦେବାପାଇଁ ଡାକିଛନ୍ତି ସେହିଦିନ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି

ମାଡ୍ରାସ ହାଇକୋର୍ଟ ତାମିଲନାଡୁର ସରକାରୀ କର୍ମଚାରୀ ମାନଙ୍କ ପାଇଁ ବରିଷ୍ଠତା ଓ ପଦୋନ୍ନତିରେ ସଂରକ୍ଷଣ ରଖିବାର ବିଧିକୁ ମାଡ୍ରାସ ହାଇକୋର୍ଟ ବେଆଇନ ଘୋଷଣା କରିଛନ୍ତି ପଦୋନ୍ନତି ଉପରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣିକରି ଜଷ୍ଟିସ ଏମ୍ଏନ୍ ସୁନ୍ଦରେଶ ଓ ଟିକାରମନଙ୍କ ଖଣ୍ଡପୀଠ ନିଯୁକ୍ତିରେ ରୋଷ୍ଟର ଆଧାରରେ ରହିଥିବା ସଂରକ୍ଷଣ ବ୍ୟବସ୍ଥା ବରିଷ୍ଠତା ଓ ପଦୋନ୍ନତି କ୍ଷେତ୍ରକୁ ସମ୍ପ୍ରସାରିତ କରାଯାଇ ପାରିବ ନାହିଁ ବୋଲି ରାୟ ଦେଇଛନ୍ତି ବେଞ୍ଚ କହିଛନ୍ତି ଯୋଗ୍ୟତା ଆଧାରରେ ବରିଷତାକୁ ନିର୍ଷୟ କରାଯିବା ଉଚିତ୍ ଅନ୍ୟଥା ସଂରକ୍ଷଣ ଆଧାରରେ ନିଯୁକ୍ତି ପାଇଥିବା ବ୍ୟକ୍ତି ଯୋଗ୍ୟତାଭିଭିରେ ନିଯୁକ୍ତି ପାଇଥିବା ସମାନ ସଂପ୍ରଦାୟର ବ୍ୟକ୍ତିକୁ ବରିଷ୍ପତାରେ ଅତିକ୍ରମ କରିଯିବ

ଆକି ଏହି ତିନି ଦଳର ପ୍ରତିନିଧ୍ୟମାନେ ରାଜ୍ୟପାଳ ଭଗତ୍ ସିଂ କୋସିଆରିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ତେବେ ସରକାର ଗଠନ ନେଇ ନୁହେଁ ବରଂ ବର୍ଷା ଦ୍ୱାରା ପ୍ରଭାବିତ କୃଷକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପ୍ରସଙ୍ଗ ଉପରେ ସେମାନେ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି ସ୍ଚନା ଦେଇଛନ୍ତି

ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ

ବିଧାନସଭାର ବାଚସ୍କତି ଦୀନେଶ ଓରାଓଁ ଶିସାଇ ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ନିଲକାନ୍ତ ମୁଣ୍ଡା ଖୁଷ୍ଟି ଆସନ ଏବଂ ମନ୍ତ୍ରୀ ଅମର କୁମାର ବାଉରୀ ଚନ୍ଦନକିଆରି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଦିଲ୍ଲୀ ପଲୁସନ ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁ ପ୍ରଦୂଷଣ ମାତ୍ରା ଭୟଙ୍କର ସ୍ଥିତିରେ ରହିଛି

ବାୟୁ ପ୍ରଦୂଷଣ ରୋକିବା ଦିଗରେ ଦିଲ୍ଲୀ ପଞ୍ଜାବ ହରିୟାଣା ଓ ଉତ୍ତରପ୍ରଦେଶ ସରକାର ନେଇଥିବା ପଦକ୍ଷେପ ଉପରେ ଗତକାଲି ସୁପ୍ରିମକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି

ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀରେ ଲାଗୁ ହୋଇଥିବା ଅଡ୍ ଇଭିନ ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି

ତାଙ୍କ ଟ୍ୱିଟ୍ରେ ସେ କହିଛନ୍ତି ପ୍ରେସ୍ ସ୍ୱାଧୀନତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ଆବଶ୍ୟକତା ଏବଂ ସରକାର ଏହା ବଜାୟ ରଖିବା ପାଇଁ ଚେଷ୍ଟା କର୍ରଛନ୍ତି ଶ୍ରୀ ଜାଭେଡକର କହିଛନ୍ତି ଯେ ମିଡ଼ିଆ ସମାଲୋଚନା କରିପାରିବ କିନ୍ତୁ ନକଲି ସମ୍ଭାଦ ଏବଂ ଭୁଲ ଖବର ପ୍ରସାରଣରୁ ବିରତ ରହିବା ଦରକାର

ବିଜେପି ପ୍ରୋଟେଷ୍ଟ ରାଫେଲ ଚ ୍ଚୁକ୍ତି ପ୍ରସଙ୍ଗରେ ଦେଶବାସୀଙ୍କୁ ବିଭ୍ରାନ୍ତିକର ୍ଚ ତଥ୍ୟ ଦେଇଥିବାରୁ ରାହୁଳ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଦାବିକରି ଆଜି ବିଜେପି ଦେଶବ୍ୟାପୀ ପ୍ରତିବାଦ କରୁଛି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦଳର ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ରାଫେଲ ଚୁକ୍ତି ନେଇ ହୋଇଥିବା ଅଭିଯୋଗ ପ୍ରତ୍ୟାଖାନ ହେବାପରେ କଂଗ୍ରେସ ଓ ରାହୁଳଗାନ୍ଧୀଙ୍କ ମିଛ ଧରାପଡିଯାଇଛି ଶ୍ରୀ ଯାଦବ କହିଛନ୍ତି ବିଜେପି କର୍ମୀମାନେ ଏହି ଘଟଣାରେ ବିଭିନ୍ନ କିଲ୍ଲାରେ ପ୍ରତିବାଦ କରୁଛନ୍ତି ଜାତୀୟ ସ୍ୱାର୍ଥନେଇ ମିଛ ଅଭିଯୋଗ କରୁଛି ବୋଲି ସେ କଂଗ୍ରେସକୁ ଦାୟୀ କରିଚ୍ଛନ୍ତି

ପୁଲିସ ସୂତ୍ରରୁ କୁହାଯାଇଛି ମାନଗାଓଁଠାରେ ଥିବା କ୍ରାଇପ୍ଟଜୋ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଦର୍ଶନ ସମୟରେ ଏହି ନିଆଁ ଲାଗିଥିଲା

ସେ କହିଛନ୍ତି ନିଆଁକୁ ଆୟତ୍ତ କରାଯାଇଛି

ଉତ୍ତର ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଉଭୟ ପଟରୁ ପରୀକ୍ଷାମୂଳକ ଭାବେ ସଫଳତାର ସହ ରେଳ ଚଳାଚଳ କରାଯାଇଥିଲା ଜଣେ ବରିଷ୍ଣ ରେଳବାଇ ଅଧିକାରୀ ଆକାଶବାଣୀ ଶ୍ରୀନଗରକୁ କହିଛନ୍ତି ଶ୍ରୀନଗରରୁ ବନିହାଲ ଜଙ୍କସନ ପର୍ଯ୍ୟନ୍ତ ଆଉଥରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଯିବ ଏବଂ ଶ୍ରୀନଗର ଓ ବନିହାଲ ମଧ୍ୟରେ ଏକଯୋଡ଼ା ଟ୍ରେନ୍ ଚଳାଚଳର ବ୍ୟବସ୍ତା କରାଯାଇଛି

ବାଂଲାଦେଶ ଓନିଅନ ପିଆଜର ମାତ୍ରାଧିକ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ବାଂଲାଦେଶ ସରକାର ଏକ ଜରୁରୀ ପଦକ୍ଷେପର ଅଂଶସ୍ୱରୂପ ବିମାନଯୋଗେ ପିଆଜ ଆମଦାନୀ କରିବାକୁ ନିଷ୍ପଭି ନେଇଛନ୍ତି ଗତକାଲି ଏକ ବିବୂଭିରେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯଥାଶୀଘ୍ର ବଜାରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ମହଜୁଦ ରଖିବା ପାଇଁ ତର୍କି ଓ ଇଜିପ୍ଟରୁ ଏହି ପିଆଜ ଆମଦାନୀ କରାଯିବ ଗତ ସପ୍ତାହରେ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଯୋଗୁଁ ପିଆଜ ଆମଦାନୀ ମଧ୍ୟ ପ୍ରଭାବିତ ହୋଇଛି ତେବେ ସମୁଦ୍ର ପଥ ଦେଇ ଖୁବ୍ଶୀଘ୍ର ପିଆଜ ବୋଝେଇ ଜାହାଜ ବାଂଲାଦେଶରେ ପହଞ୍ଚବ ବୋଲି ମଧ୍ୟ ଏହି ବିବୃତ୍ତିରେ କୁହାଯାଇଛି

କେତେକ ଅଞ୍ଚଳରେ ସ୍ଥାନୀୟ ଭାବେ ଅମଳ ହେଉଥିବା ପିଆଜ ଚଢ଼ାଦର୍ରେ ବିକ୍ରି କରାଯାଉଛି

ବ୍ୟାଡ୍ମିଣ୍ଟନ ଭାରତର ଅଗ୍ରଣୀ ବ୍ୟାଡମିଣ୍ଟନ ଖେଳାଳି କିଦାୟି ଶ୍ରୀକାନ୍ତ ହଂକଂ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ପ ସେମିଫାଇନାଲରେ ଆଜି ହଂକଂର ଲି ଚୁକ୍ ୟୁଙ୍କୁ ଭେଟିବେ ପୂର୍ବରୁ ଅନୁଷ୍ଠିତ ଏକ ମ୍ୟାଚ୍ରେ ଶ୍ରୀକାନ୍ତ ବିଶ୍ୱର ପୂର୍ବତନ ଏକନ୍ୟର ବ୍ୟାଡମିଣ୍ଟନ ଖେଳାଳି ଭିକ୍ଟର ଆକଜେଲସେନଙ୍କୁ ପରାସ୍ତ କରିଥିଲେ ଅଲିମ୍ପିକ୍ ଚାମ୍ପିୟନ୍ ଚୀନ୍ର ଚେନ୍ ଲଙ୍ଗ୍ ଆହତ ହେବାରୁ ହଂକଂ ଓପନ୍ ବ୍ୟାଡ୍ମିଷ୍ଟନ ପ୍ରତିଯୋଗିତାରୁ ଓହରି ଯିବାରୁ କିଦାୟୀ ଶ୍ରୀକାନ୍ତ ସେମିଫାଇନାଲ୍କୁ ଉଠିଛନ୍ତି

ଏହି ସମୟରେ ମହମ୍ମଦ ସାଜ୍ଞ ମୋଇନୁଲ ହକ୍ ଓ ମହମ୍ମଦ ମିଥୁନଙ୍କୁ କଲ୍ଦି କଲ୍ଦି ଆଉଦ୍ କରିଦେଇଥିଲେ

ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏକ ଫାଇଦାଜନକ ସ୍ଥିତିରେ ପହଞ୍ଚ ପାରିଥିଲା

ଅଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡେଜା ମୟଙ୍କଙ୍କୁ ଚମତ୍କାର ଭାବେ ସହଯୋଗ କରିଥିଲେ